କରିଛନ୍ତି

ତେଣୁ ବିରୋଧି ଦଳଗୁଡ଼ିକ ଏ ନେଇ ସେମାନଙ୍କର ଅପପ୍ରଚାର ବନ୍ଦ୍ କରିବା ଉଚିତ ସମ୍ବାଦ ସରବରାହ ସଂସ୍ଥା ଏଏନ୍ଆଇ ସହିତ ଏକ ସାକ୍ଷାତ୍କାରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ହେଉଛି ଦ୍ରୁତ ଅଭିବୃଦ୍ଧି ହାସଲ କରୁଥିବା ଅନ୍ୟତମ ଅର୍ଥନୀତି ଦେଶରେ ମୌଳିକ ଡାଞ୍ଚା କ୍ଷେତ୍ରରେ ପୁଞ୍ଜିନିବେଶ ସର୍ବକାଳୀନ ରେକର୍ଡ଼ ସ୍ତରରେ ପହଞ୍ଚୁଛି ଦେଶରେ ପ୍ରତ୍ୟକ୍ଷ ପୁଞ୍ଜିନିବେଶ ମଧ୍ୟ ବୃଦ୍ଧି ପାଇଛି ଏବଂ ଷ୍ଟାର୍ଟ ଅପ୍ ପ୍ରତିଷ୍ଠା କ୍ଷେତ୍ରରେ ଭାରତ ଏକ ହବ୍ରେ ପରିଣତ ହୋଇଥିବାରୁ ଯଥେଷ୍ଟ ନିଯୁକ୍ତି ସୁଯୋଗ ସୂଷ୍ଟି ହେଉଥିବା ପ୍ରମାଣିତ ହୋଇଛି ବିମାନ ଉଡାଣ କ୍ଷେତ୍ରରେ ଦେଶରେ ଐତିହାସିକ ଅଭିବୃଦ୍ଧି ହାସଲ ହୋଇଛି

ବିରୋଧ୍ ଦଳଗୁଡ଼ିକ ପକ୍ଷରୁ ଗଠନ କରାଯାଉଥିବା ମହାଗଠବନ୍ଧନକୁ ସେ ସମାଲୋଚନା କରିବା ସହିତ ଏହା ବିକାଶ ପାଇଁ ନ୍ରହେଁ ବଂଶବାଦ ପ୍ରତିଷ୍ଠା ପାଇଁ ଉଦ୍ଦିଷ୍ଟ ବୋଲି ସେ କହିଛନ୍ତି ଏହି ମହାଗଠବନ୍ଧନ ନିର୍ବାଚନ ପୂର୍ବରୁ ନା ନିର୍ବାଚନ ପରେ ଭାଙ୍ଗିଯିବ ତାହାହିଁ ଦେଖିପାର କଥା ନିକଟରେ ଲୋକସଭାରେ ହୋଇଥିବା ଆସ୍ଥା ଭୋଟ୍ ଓ ରାଜ୍ୟସଭାର ଉପାଧ୍ୟକ୍ଷ ନିର୍ବାଚନରେ ବିରୋଧ ଦଳଗୁଡ଼ିକର ଦ୍ର୍ବଳତା ପ୍ରକାଶ ପାଇଥିବା ସେ କହିଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କୁ ଲକ୍ଷ୍ୟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଶ୍ରୀ ଗାନ୍ଧି ଜିଏସ୍ଟି ପ୍ରସଙ୍ଗରେ ଗୁଜରାଟ ନିର୍ବାଚନ ପୂର୍ବରୁ ଭୋଟର୍ମାନଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ସେଠାରେ ବିଫଳ ହୋଇଥିଲେ

ସଂରକ୍ଷଣ ବ୍ୟବସ୍ଥା ରହିବ ଏ ନେଇ କେହି ସନ୍ଦେହ କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି ମହିଳାମାନଙ୍କ ପ୍ରତି ବୃଦ୍ଧି ପାଉଥିବା ଅପରାଧ ଓ ଭିଡ଼ଦ୍ୱାରା ସଙ୍ଗଠିତ ହତ୍ୟା ଘଟଣା ଆଦି ପ୍ରସଙ୍ଗରେ ସେ କହିଛନ୍ତି ଏ ପ୍ରସଙ୍ଗରେ ଦଳର ସ୍ୱଷ୍ଟ ନୀତି ରହିଛି ଏହିଭଳି ଘଟଣା ଦୁର୍ଭାଗ୍ୟଜନକ ସମାଜରେ ଶାନ୍ତି ଓ ଏକତା ବଜାୟ ରଖିବାପାଇଁ ଏହାକୁ ରାଜନୀତିର ଉର୍ଦ୍ଧ୍ୱରେ ବିଚାର କରାଯିବା ଉଚିତ ଆସାମରେ ଜାତୀୟ ନାଗରିକ ପଞ୍ଜୀକରଣ ପୁସ୍ତିକା ପ୍ରସଙ୍ଗରେ ସେ କହିଛନ୍ତି ଯେ ଏଥିରୁ କୌଣସି ଭାରତୀୟ ନାଗରିକ ବାଦ୍ ପଡ଼ିବେ ନାହିଁ ଏବଂ ଏ ପ୍ରସଙ୍ଗରେ ଲୋକମାନଙ୍କର ରହିଥିବା ଅସୁବିଧାଗୁଡ଼ିକୁ ଦୂର କରିବାପାଇଁ ପର୍ଯ୍ୟାପ୍ତ ସୁଯୋଗ ଦିଆଯିବ ସେ ପଣ୍ଟିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏ ପ୍ରସଙ୍ଗରେ ସମାଲୋଚନା କରି କହିଛନ୍ତି ଯେଉଁମାନେ ନିଜ ଉପରେ ଭରସା ହରାଇଛନ୍ତି ସେମାନେ ଗଣତାନ୍ତିକ ଅନୁଷ୍ଠାନ ଉପରୁ ମଧ୍ୟ ଭରସା ହରାଉଛନ୍ତି ଏବଂ ସେହିମାନେ ଉତ୍ତେକିତ ଭାଷଣ ମାଧ୍ୟମରେ ସମାଜକୁ ଭାଙ୍ଗିଲା ଭଳି ଶବ୍ଦ ବ୍ୟବହାର କର୍ରଛନ୍ତି ପାକିସ୍ତାନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କହିଛନ୍ତି ସେଠାରେ ନୃତନ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତ ଓ ପାକିସ୍ତାନ ସମ୍ପର୍କରେ ଉନ୍ନତି ଆସିବା ନେଇ ସେ ଆଶାବାଦୀ ଅଛନ୍ତି ଏବଂ ପାକିସ୍ତାନ ନିରାପଦ ହିଂସାରହିତ ଏକ ବିକାଶଶୀଳ ରାଷ୍ଟ୍ର ଗଠନ କରିବା ନେଇ ଉଦ୍ୟମ କରିବ ବୋଲି ସେ ଆଶା କରିଛନ୍ତି ଜମ୍ମୁ କାଶ୍ମୀରରେ ବିଜେପି ପିଡିପି ମେଣ୍ଟ ପ୍ରସଙ୍ଗରେ ସେ କହିଛନ୍ତି ମୁଫ୍ତି ମହମ୍ମଦ ସୟିଦ୍ଙ୍କ ମୃତ୍ୟୁ ପରେ ଲୋକମାନଙ୍କ ଆଶା ଆକାଂକ୍ଷା ପୂରଣ କରିବା କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି ହେଉଥିଲା ଏବଂ ଲୋକମାନଙ୍କ ସ୍ୱାର୍ଥପାଇଁ ବିଜେପି ଶାସକ ମେଣ୍ଟରୁ ଓହରି ଆସିଥିଲା ରାଜନାଥ କେରଳ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ ଆଜି କେରଳର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ ତାଙ୍କ ସହିତ କେନ୍ଦ୍ର ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ କେ ଜେ ଆଲ୍ଫୋନ୍ସ୍ ଓ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଗସ୍ତ କରିବେ ଶ୍ରୀ ସିଂ ବନ୍ୟା ଓ ଭ୍ରସ୍କଳନ ଦ୍ୱାରା ପ୍ରଭାବିତ ଅଞ୍ଚଳଗୁଡ଼ିକୁ ଆକାଶମାର୍ଗ ଅନୁଧ୍ୟାନ କରିବେ ସେଠାରେ ଚାଲିଥିବା ଉଦ୍ଧାର ଓ ଥଇଥାନ କାର୍ଯ୍ୟର ସେ ସମୀକ୍ଷା କରିବେ ଚଳିତ ମୌସୁମୀ ରତ୍ରେ କେରଳର ପ୍ରବଳ ବର୍ଷା ବନ୍ୟା ଓ ଭୂସ୍କଳନ ଯୋଗୁଁ ସେଠାରେ ବ୍ୟାପକ କ୍ଷତି ଘଟିଛି

ଏନ୍ଡିଆର୍ଏଫ୍ ବାଟାଲିୟନ୍ରେ ଅତିରିକ୍ତ ଦଳଗୁଡ଼ିକୁ ମଧ୍ୟ କାର୍ଯ୍ୟରେ ନିୟୋଜିତ କରିବା ନେଇ ସଜାଗ ରଖାଯାଇଛି ରାଜ୍ୟ ଏବଂ କେନ୍ଦ୍ରୀୟ ସହାୟତାରେ ସେଠାରେ ଲୋକମାନଙ୍କୁ ନିରାପଦ ସ୍ଥାନକୁ ନିଆଯିବା ସହିତ ଆକାଶମାର୍ଗରୁ ଆବଶ୍ୟକୀୟ ସାମଗ୍ରୀ ପକାଯାଉଛି କେରଳ ରେନ୍ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍ ଏବଂ ବିରୋଧି ଦଳ ନେତା ରମେଶ ଚେନ୍ନିଥାଲା ସେଠାକାର ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକୁ ଆକାଶମାର୍ଗରୁ ଅନ୍ଧ୍ୟାନ କରିଛନ୍ତି

ରାଜନାଥ ବାଜପାୟୀ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ ଏବଂ ବିଜେପି ଅଧ୍ୟକ୍ଷ ଅମିତ୍ ଶାହା ଗତକାଲି ନୂଆଦିଲ୍ଲୀସ୍ଥିତ ଏମ୍ସ୍ ଯାଇ ସେଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଅବଗତ ହୋଇଥିଲେ ଚଳିତବର୍ଷ ଜୁନ୍ ମାସରେ ଶ୍ରୀ ବାଜପାୟୀଙ୍କୁ ଚିକିତ୍ସା ପାଇଁ ହସ୍କିଟାଲ୍ରେ ଭର୍ତ୍ତି କରାଯାଇଥିଲା ବିଜେପି କେକେ ଗଭ୍ ବରିଷ୍ଣ ବିକେପି ନେତା ରାମ୍ ମାଧବ କହିଛନ୍ତି ଜନ୍ମୁ କାଶ୍ମୀରରେ ଗଠନ ହେବାକୁ ଥିବା ପରବର୍ତ୍ତୀ ସରକାରରେ ଦଳ ପ୍ରମୁଖ ଭୂମିକା ଗ୍ରହଣ କରିବ ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ଦଳୀୟ କାର୍ଯ୍ୟକ୍ରମରେ ମାଧବ କହିଛନ୍ତି ଜନ୍ମୁ କାଶ୍ମୀରରେ ପରବର୍ତ୍ତୀ ସରକାର ଗଠନରେ ବିକେପିର ପ୍ରମୁଖ ଭୂମିକା ନେଇ ସେ ଆଶାବାଦୀ ସେ କହିଛନ୍ତି ଦଳ କ୍ଷମତାକୁ ଆସିଲେ ଜନ୍ମୁ କାଶ୍ମୀର ବିକାଶର ଏକ ନୂତନ ଲକ୍ଷ୍ୟ ହାସଲ ହେବ ସେ କହିଛନ୍ତି ରାଜ୍ୟରେ ସୁରକ୍ଷାଜନିତ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ଦଳ ସୁଦ୍ରର ପ୍ରସାରୀ ପଦକ୍ଷେପ ନେବ ସେ କହିଛନ୍ତି କାଶ୍ମୀର ହେଉଛି ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଏବଂ ରାଜ୍ୟର ସୁରକ୍ଷା ଦିଗରେ ଦଳ ସମସ୍ତ ପଦକ୍ଷେପ ନେବ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଯୋଜନାରେ ହିତାଧିକାରୀମାନଙ୍କ ସହ ଭିଡ଼ିଓ କନ୍ଫରେନ୍ସିଂ କରିଆରେ କଥାବାର୍ତ୍ତା କରିବେ ଏବଂ ଏଥିରେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାନିଲ୍ ବିକ୍ରମାସିଫ୍ଟେ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ

ହର୍ଷ ବର୍ଦ୍ଧନ କେନ୍ଦ୍ର ବିଜ୍ଞାନ ଏବଂ କାରିଗରୀ ମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି କୃଷକମାନଙ୍କ ଆୟ ବୃଦ୍ଧି ଦିଗରେ ଜାତୀୟ ପଶୁ ସଂସାଧନ ପ୍ରତିଷ୍ଠାନ କାର୍ଯ୍ୟ କରିବ ଗତକାଲି ପ୍ରତିଷ୍ଠାନର ନୃତନ କ୍ୟାମ୍ପସ୍ ଉଦ୍ଘାଟନ କରି ସେ ଏହା କହିଛନ୍ତି

ବ୍ୟାଡ୍ମିଣ୍ଟନ ଅଜୟ ଜୟରାମ୍ ଭିଏତ୍ନାମ୍ ଓପନ୍ ବ୍ୟାଡ୍ମିଣ୍ଟନ ଟୁର୍ଷ୍ଣାମେଣ୍ଟର ପୁରୁଷ ସିଙ୍ଗଲ୍ସ ଫାଇନାଲ୍ରେ ପହଞ୍ଚ୍ଚନ୍ତି

ଆଜି ଅଜୟ ଜୟରାମ୍ ବିଶ୍ୱର ଅଣାଅଶି ନୟର ଖେଳାଳି ଇଶ୍ଡୋନେସିଆର ରୁଷ୍ଟାଭିଟୋଙ୍କ ସହ ମୁକାବିଲା କରିବେ